ମଧ୍ୟପ୍ରଦେଶର ଅଧିକାଂଶ ସ୍ଥାନରେ ଭିଷଣ ବର୍ଷା ଲାଗି ରହିଛି

ଆର୍ଏସ୍ ଟ୍ରିପୁଲ୍ ତଲାକ୍ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ କହିଛନ୍ତି ତିନିବାର ତଲାକ୍ ବିଲ୍ ମୁସଲମାନ ମହିଳାମାନଙ୍କୁ ନ୍ୟାୟ ସମ୍ମାନ ଓ ସମାନତା ଦେବାକୁ ଉଦ୍ଦିଷ୍ଟ

ଆଜି ବିଲ୍କୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା ଓ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ତିନିବାର ତଲାକ୍ ବିରୁଦ୍ଧରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦେଶର ବିଭିନ୍ନ ଭାଗରେ ଏହି କୁପ୍ରଥା ଏବେବି ବଳବତ୍ତର ରହିଛି ସେ କହିଛନ୍ତି ଏହି ବିଲ୍ କୌଣସି ସମ୍ପ୍ରଦାୟ କିମ୍ବା ଧର୍ମ ବିର୍ଦ୍ଧରେ ଉଦ୍ଦିଷ୍ଟ ନ୍ରହେଁ ଓ ଏହାକ୍ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ୍ ନୁହେଁ ବିତର୍କରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍ ସରକାରଙ୍କର ସମାଲୋଚନା କରିଛନ୍ତି ସେ କହିଛନ୍ତି ମୁସଲମାନ ପରିବାରଗୁଡ଼ିକୁ ଲକ୍ଷ୍ୟ କରି ଏହା କରାଯାଇଛି ଶ୍ରୀ ଆଜାଦ୍ କହିଛନ୍ତି ତିନିବାର ତଲାକ୍ ବିଲ୍ରେ ତଲାକ୍ ପାଇଥିବା ମହିଳାଙ୍କ ସୁରକ୍ଷା ଓ ରକ୍ଷଣାବେକ୍ଷଣ ବିଷୟରେ କୌଣସି ନିୟମ ନାହିଁ ସେ କହିଛନ୍ତି ସରକାର ସୁପ୍ରିମ୍କୋର୍ଟଙ୍କର ଏକ ସଂଖ୍ୟାଲଘୁ ରାୟକୁ ଉଲ୍ଲେଖ କରି ତିନିବାର ତଲାକ୍ ବିଲ୍କୁ ଯଥାର୍ଥ ଦର୍ଶାଉଛନ୍ତି ଯାହା ଆଦୌ ଶୁଭଙ୍କର ନୁହେଁ ଏହି ବିଲ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଶୋଦିତ ବୋଲି ସେ ଦୋଷାରୋପ କରିଛନ୍ତି ବିଲ୍କୁ ଏକ ସିଲେକ୍ଟ କମିଟି ନିକଟକୁ ପଠାଯିବା ପାଇଁ ତାଙ୍କ ପାର୍ଟିର ଦାବିକୁ ସେ ଦୋହରାଇଛନ୍ତି ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ପାସ୍ କରାଇବାକୁ ମଧ୍ୟ ସେ ଦାବି କରିଛନ୍ତି ବିଲ୍କୁ ବିରୋଧ କରି ଏନ୍ଡିର ଅଂଶିଦାର ଦଳ କେଡିୟୁର ସଦସ୍ୟମାନେ ରାଜ୍ୟସଭାର୍ ଉଠି ଚାଲିଯାଇଥିଲେ

ଖାଉଟିମାନଙ୍କ ସମ୍ପନ୍ଧୀୟ ବିବାଦଗୁଡ଼ିକର ସମାଧାନ ପାଇଁ ଫଳପ୍ରଦ ପ୍ରଶାସନୀକ ବ୍ୟବସ୍ଥା ଲାଗି କର୍ତ୍ତ୍ୱପକ୍ଷ ସ୍ଥାପନ ମାଧ୍ୟମରେ ଖାଉଟିମାନଙ୍କର ସୁରକ୍ଷା ଏହି ବିଲ୍ର ମୂଳ ଲକ୍ଷ୍ୟ ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ରୀୟ ଖାଉଟି ସ୍ରରକ୍ଷା କର୍ତ୍ତପକ୍ଷ ସ୍ଥାପନ ଲାଗି ଏଥିରେ ବ୍ୟବସ୍ଥା ରହିଛି

ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରେ ଖାଉଟି ବିବାଦ ସମାଧାନ କମିଶନ୍ମାନ ସ୍ଥାପନ କରିବାକୁ ମଧ୍ୟ ବିଲ୍ରେ ବ୍ୟବସ୍ଥା ରହିଛି ବିଲ୍କୁ ଉପସ୍ଥାପନ କରି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବର୍ଷ୍ଟନ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ୍ ଦାନବେ କହିଛନ୍ତି ଏହି ବିଲ୍ ଏ ସଂକ୍ରାନ୍ତୀୟ ନିୟମକାନୁନ୍କୁ ସରଳ କରିବ ସେ କହିଛନ୍ତି ସାଧାରଣତଃ ଖାଉଟିମାନଙ୍କର ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ହୋଇପାରୁ ନାହିଁ କିନ୍ତୁ ଏହି ବିଲ୍ ପାସ୍ ହେବା ସହିତ ଖାଉଟିମାନଙ୍କୁ ଶୀଘ୍ର ନ୍ୟାୟ ମିଳିପାରିବ ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ରାଜେନ୍ଦ୍ର ଅଗ୍ରୱାଲ୍ ବିଲ୍କୁ ସ୍ୱୟଂସମ୍ପର୍ଣ୍ଣ ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ବ୍ୟବସାୟର ଢାଞ୍ଚାରେ ପରିବର୍ତ୍ତନ ଆସିଛି ଓ ଇ ବାଣିଜ୍ୟର ଯୁଗରେ ଖାଉଟିମାନଙ୍କୁ ସହଜରେ ଶୋଷଣ କରାଯାଉଛି ତୃଶମୂଳ କଂଗ୍ରେସର ପ୍ରତିମା ମଣ୍ଡଳ କହିଛନ୍ତି ଏହି ବିଲ୍ ଖାଉଟିମାନଙ୍କୁ ସୁରକ୍ଷା ଦେବା ଦିଗରେ ଏକ ମଜବୂତ୍ ଅସ୍ତ ସାବ୍ୟସ୍ତ ହେବ ଇ ବାଶିଜ୍ୟକୁ ବିଲ୍ର ପରିସର ମଧ୍ୟକୁ ଆଶିବା ଏକ ବୃହତ୍ ପଦକ୍ଷେପ ବୋଲି ସେ କହିଚ୍ଚନ୍ତି ଏଲ୍ଏସ୍ ଉନାଓ ଉନାଓ ବଳାକ୍କାର ମାମଲାକୁ କେନ୍ଦ୍ର କରି ଆଜି ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି ଆଜି ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧ୍ରରୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା ଉପରେ ବିବୃଭି ଦେବାକୁ ଚାହିଁଥିଲେ ସେ କହିଥିଲେ ବଳାତ୍କାରର ଶିକାର ମହିଳା ଓ ତାଙ୍କ ପରିବାରକୁ ପର୍ଯ୍ୟାପ୍ତ ନିରାପତ୍ତା ଯୋଗାଇ ଦିଆଯାଇ ନଥିଲା ଅପରାଧୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର ଦଶ୍ଚବିଧାନ ପାଇଁ ସେ ଦାବି କରିଥିଲେ ବିଜେପି ସଦସ୍ୟ ଜଗଦୟିକା ପାଲ୍ କହିଥିଲେ ଘଟଣା ସ୍ଥଳରୁ ଜବତ କରାଯାଇଥିବା ଟ୍ରକ୍ଟି ଜଣେ ସମାଜବାଦୀ ପାର୍ଟି ନେତାଙ୍କର ବୋଲି ଜଣାପଡ଼ିଛି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ଏ ବିଷୟକୁ ରାଜନୈତିକ ରୂପ ନ ଦେବାକୁ ସଦସ୍ୟମାନଙ୍କୁ କହିଥିଲେ ସେ କହିଥିଲେ ସିବିଆଇ ମାମଲାର ତଦନ୍ତ କର୍ତ୍ଥି ତାଙ୍କର ଉତ୍ତରରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ ଟିଏମ୍ସି ଓ ଡିଏମ୍କେର ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକ୍ ଚାଲିଯାଇ ସ୍କୋଗାନ୍ ଦେଇଥିଲେ ପରେ କଂଗ୍ରେସ ସଦସ୍ୟମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ ୟୁପି ଉନାଓ ଉତ୍ତରପ୍ରଦେଶ ସରକାର କହିଛନ୍ତି ଉନାଓ ବଳାକାରର ଶିକାର ହୋଇଥିବା ମହିଳାଙ୍କ ପରିବାର ସହ ସରକାର ଅଛନ୍ତି କାର୍ ଦୂର୍ଘଟଣା ପରେ ମହିଳା ଏବେ ଲକ୍ଷ୍ରୌର ଏକ ହସିଟାଲ୍ରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି ଉପମ୍ରଖ୍ୟମନ୍ତ୍ରୀ ଦିନେଶ ଶର୍ମା ହସ୍କିଟାଲ୍ ଯାଇ ମହିଳା ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ସାକ୍ଷାତ କରିଛନ୍ତି ତାଙ୍କ ସହ ଜାତୀୟ ମହିଳା କମିଶନ୍ର ଏକ ଦଳ ଯାଇଥିଲେ ପ୍ରେସିଡେଣ୍ଟ ବେନିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେନିନ୍ଙ୍କୁ ତାଙ୍କ ଗସ୍ତର ଶେଷ ଦିନରେ ଆକି କୋଟୋନୋରେ ପ୍ରବାସି ଭାରତୀୟମାନଙ୍କ ଦ୍ୱାରା ଏକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ପରେ ସେ ଗାମ୍ପିଆ ଅଭିମୁଖେ ଯାତ୍ରା କରିବେ ଭାରତୀୟ ଅର୍ଥନୈତିକ ସଚିବ ଟିଏସ୍ ତିରୁମ୍ଭି କହିଛନ୍ତି ରାଷ୍ଟ୍ରପତିଙ୍କ ବେନିନ୍ ଗସ୍ତ ଭାରତ ବେନିନ୍ ଦ୍ୱିପକ୍ଷିୟ ସମ୍ପର୍କକୁ ଆଗକୁ ଆଗେଇ ନେବ ଜେକେ ଗନ୍ଫାଇଟ୍ ଜାମ୍ମୁ କାଶ୍କୀରର ଅନନ୍ତନାଗ କିଲ୍ଲାର ବିଜ୍ ବେହଡ଼ା ଅଞ୍ଚଳରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ପୁଲିସ୍ କହିଛି କେିସେ ମହମ୍ମଦ୍ର ଜଣେ ଦୁର୍ଦ୍ଦାନ୍ତ କମାଣ୍ଡର ମହମ୍ମଦ ଫୈୟାଜ୍ ପଞ୍ଜୁ ଓ ତାର ଜଣେ ଘନିଷ୍ଠ ସହଯୋଗୀର ସଂଘର୍ଷରେ ମୃତ୍ୟୁ ଘଟିଛି ଆଉ ଜଣେ ମୃତ ସନ୍ତାସବାଦୀର ଚିହ୍ନଟ ପ୍ରକ୍ରିୟା କାରି ରହିଛି

ସେହି ଆକ୍ରମଣରେ ପାଞ୍ଚ ଜଣ ଯବାନ୍ ଶହୀଦ୍ ହୋଇଥିଲେ ଓ ଏସ୍ଏଚ୍ଓ ଅର୍ଶାଦ୍ ଖାନ୍ ଗୁରୁତର ଭାବେ ଆହତ ହୋଇଥିଲେ ପରେ ଅର୍ଶାଦ୍ ଖାନ୍ଙ୍କର ମୃତ୍ୟୁ ଘଟିଥିଲା ଆଜିର ଏହି ସଂଘର୍ଷରେ ସେହି ସନ୍ତାସବାଦୀର ମୃତ୍ୟୁ ଘଟିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି ରାଜନାଥ ମୋଜାମ୍ଧିକ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୋକାୟିକ୍ ଆଭ୍ୟନ୍ତରିଣ ମନ୍ତ୍ରୀ ଜେମି ବାସିଲିଓ ମୋର୍କ୍ଷେଇରୋଙ୍କ ସହ ରାଜଧାନୀ ମାପ୍ରତୋରେ ଆଜି କଥାବାର୍ତ୍ତା କରିଛନ୍ତି

ସେହି ଏସ୍ୟୁଭିଗୁଡ଼ିକ ମୋକାୟିକ୍ ପୁଲିସ୍ ବାହିନୀର ସୁରକ୍ଷା ଓ ନିରାପତ୍ତା ବୃଦ୍ଧିରେ ସାହାଯ୍ୟ କରିବ ଏହି ଅବସରରେ ଜେମି ବାସିଲିଓ ମୋଷ୍ଟେଇରୋ ଏଥିପାଇଁ ଭାରତ ପ୍ରତି କୃତଜ୍ଞତା ଜଣାଇଛନ୍ତି ଗତକାଲି ଶ୍ରୀ ସିଂହ ମୋକାମ୍ପିକ୍ ପ୍ରଧାନମନ୍ତ୍ରୀ କାର୍ଲସ୍ ଆଗୋଷ୍ଟିନୋ ଡୋ ରୋସାରିଓଙ୍କୁ ସାକ୍ଷାତ କରିଥିଲେ କଥାବାର୍ତ୍ତା ସମୟରେ ଶ୍ରୀ ରୋସାରିଓ ଇଦାଇ ଘର୍ଷ୍ଣି ବାତ୍ୟା ପରେ ଭାରତର୍ ଦିଆଯାଇଥିବା ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ ସେ କହିଥିଲେ ତାଙ୍କ ଦେଶର ଏହି ଦୂର୍ବିପାକ ସମୟରେ ସହାୟତାର ହାତ ବଢ଼ାଇବାରେ ଭାରତ ପ୍ରଥମ ଦେଶ ଥିଲା ପ୍ରତିରକ୍ଷା ମନ୍ତ୍ରୀ ସେଠାକାର ବୈଦେଶିକ ବ୍ୟାପାର ଓ ସହଯୋଗ ମନ୍ତ୍ରୀ ଜୋସ୍ ପାଚେକୋଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ମୋକାୟିକ୍କୁ ତାଙ୍କର ତିନି ଦିନ ଗସ୍ତ ଶେଷ କରି ସେ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ତାଙ୍କର ଏହି ଗସ୍ତ କାଳରେ ଦୁଇ ଦେଶ ଦୁଇଟି ବୁଝାମଣା ସ୍ମାରକପତ୍ର ସ୍ୱାକ୍ଷରିତ କରିଛନ୍ତି

ବନ୍ୟା ଯୋଗୁଁ ଭୋପାଳ ବେତୁଲ ରାଜପଥ ବନ୍ଦ ରହିଛି ରାଜ୍ୟର ରାଜଧାନୀ ଓ ନାଗପୁର ମଧ୍ୟରେ ଯାନବାହନ ଚଳାଚଳରେ ମଧ୍ୟ ଘୋର ବାଧାସୃଷ୍ଟି ହୋଇଛି

ଉତ୍ତର ଓ ଦକ୍ଷିଣ ଗୁଜରାତର କିଛି ଭାଗରେ କୋର୍ରେ ବର୍ଷା ହୋଇଥିବାର ଖବର ମିଳିଛି

ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ହେଲା ଭିଷଣ ବର୍ଷା ଲାଗି ରହିଛି ବର୍ଷା ଯୋଗୁଁ ବଦର୍ଭ ନାସିକ୍ ଓ କୋହ୍ଲାପୁରର ଅଧିକାଂଶ ସ୍ଥାନରେ ବନ୍ୟା ସଦୂଶ ପରିସ୍ଥିତି ସୃଷ୍ଟି ହୋଇଛି ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଜୋର୍ ବର୍ଷା ଲାଗି ରହିବାର ପାଣିପାଗ ବିଭାଗ କହିଛି ବିଦର୍ଭରେ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଭିଷଣ ବର୍ଷା ହେବା ବିଷୟରେ ସତର୍କତା କ୍ୱାରି କରାଯାଇଛି ଚନ୍ଦ୍ରପୁର ଓ ଗଡ଼ଚିରୋଲି ଜିଲ୍ଲାରେ କଡ଼ା ସତର୍କତା କାରି କରାଯାଇଛି ନ୍ୟୁ କମ୍ପ୍ୟୁଟର ମଡେଲ୍ ଆମେରିକା ଓ ଚୀନ୍ର ବୈଜ୍ଞାନିକମାନେ ଏକ ନୁଆ କମ୍ପ୍ୟୁଟର ମଡେଲ ଉଦ୍ଭାବନ କରିଛନ୍ତି ଯାହା ସେହି ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତରକୁ ଆଗୁଆ ନିର୍ଭ୍ଜୁଲ୍ ଭାବେ ଜାଣିବାରେ ସାହାଯ୍ୟ କରିବ ଗବେଷକମାନେ କହିଛନ୍ତି ଏହି ନୂଆ ମଡେଲ୍ ସରକାରଙ୍କୁ ପ୍ରଦୃଷଣ ଅବସ୍ଥା ବିଷୟରେ ଜାଶିବାରେ ସାହାଯ୍ୟ କରିବ ଓ ପ୍ରଦୃଷଣର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯାଇ ପାରିବ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସେ ରାଜ୍ୟସଭାର୍ ମଧ୍ୟ ଇସ୍ତଫା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ ତାଙ୍କର ଇସ୍ତଫା ଗ୍ରହଣ କରିଛନ୍ତି ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବାର ଅନୁମାନ କରାଯାଉଛି

ଟେନିସ୍ ମେକ୍ସିକୋର ଲସ୍ କାବୋସ୍ରେ ଭାରତର ପ୍ରଜ୍ଜେଶ ଗୁଣେଶ୍ୱରନ୍ ଏଟିପି ସିଙ୍ଗଲ୍ୱରେ ଅଷ୍ଟ୍ରେଲିଆର ଜନ୍ ମିଲ୍ମ୍ୟାନ୍ଙ୍କୁ ପରାସ୍ତ କରିଛନ୍ତି ଡବଲ୍ସରେ ଭାରତୀୟ ଯୋଡ଼ି ଜୀବନ ନେଦୁନ୍ଚେଝିଆନ୍ ଓ ପୁରବ୍ ରାଜା ସେମାନଙ୍କର ପ୍ରଥମ ରାଉଶ୍ଚରେ ଲୁକାସ୍ ପୌଲି ଓ ଗ୍ରିଗୋରି ବ୍ୟାରିରେଙ୍କଠାରୁ ହାରିଯାଇଛନ୍ତି